ବର୍ତ୍ତମାନ ଆମର ହସ୍ତଗତ ହୋଇଥିବା ଖବର ଅନୁସାରେ ମହାରାଷ୍ଟ୍ର ପଞ୍ଜାବ କର୍ଷ୍ଣାଟକ ଗୁଜୁରାଟ ଓ ମଧ୍ୟପ୍ରଦେଶରେ କୋଭିଡ ସଂକ୍ରମଣ ସଂଖ୍ୟା ପ୍ରତିଦିନ ବଢ଼ିଚାଲିଛି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଚଳିତବର୍ଷ ପାଇଁ ବିହାର ରାଜ୍ୟ ପାଇଁ ଶୀର୍ଷକ ହେଉଛି 'ଜଲ୍ ଜୀବନ ହରିଆଲୀ' ବା 'ଜଳ ଜୀବନ ଓ ସବୁଜିମା' ରାଜ୍ୟରେ କୋଭିଡ ନାଇଣ୍ଟିନ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିର୍ ନିରାଡ଼ମ୍ବର ଭାବେ ଏହି ଦିବସ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପଭି ନେଇଛନ୍ତି ରାଜ୍ୟପାଳ ଫଗୁ ଚୌହାନ ଓ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ବିହାର ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ କୁମାର ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଲୋକମାନଙ୍କୁ ଆଜି ଉଦ୍ବୋଧନ ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ବିହାରର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଟ୍ପିଟ୍ କରି ଶ୍ରୀ କୋବିନ୍ଦ କହିଛନ୍ତି ବିହାରର ପୂର୍ବ ଐତିହ୍ୟ ରହିଛି ଯାହାକି ବର୍ତ୍ତମାନ ପାଇଁ ପଥପ୍ରଦର୍ଶକ ଭାବେ କାର୍ଯ୍ୟ କରୁଛି ଶ୍ରୀ କୋବିନ୍ଦ କହିଛନ୍ତି ମହାତ୍ସା ଗାନ୍ଧୀଙ୍କ ଦ୍ୱାରା ଚମ୍ପାରନ ସତ୍ୟାଗ୍ରହ ଭଳି ସ୍ୱାଧୀନତା ସଂଗ୍ରାମ ଦେଖିଥିବା ରାଜ୍ୟପାଳ ଭାବେ କାର୍ଯ୍ୟକରି ସେ ଅତ୍ୟନ୍ତ ଅନୁଭବ କରୁଛନ୍ତି ପ୍ରେଜ୍ ଓଡ଼ିଶା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଧର୍ମପତ୍ନୀଙ୍କ ସହ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ତିନିଠାକୁରଙ୍କୁ ଦର୍ଶନ ଓ ପୂକାର୍ଚ୍ଚନା କରିଛନ୍ତି ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଣ ଅଧିକାରୀମାନେ ତିନିଠାକୁରଙ୍କୁ ମଧ୍ୟ ପୂଜାର୍ଚ୍ଚନା କରିଛନ୍ତି ଶ୍ରୀ କୋବିନ୍ଦ ତିନିଦିନିଆ ଓଡ଼ିଶା ଗସ୍ତ ଶେଷ ପୂର୍ବରୁ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଓ ସେଠାରେ ଥିବା ଭାରତୀୟ ତୈଳ ପ୍ରତିଷ୍ଠାନ ଟ୍ରଷ୍ଟ ବ୍ୟାଖ୍ୟାନ କେନ୍ଦ୍ର ମଧ୍ୟ ପରିଦର୍ଶନ କରିଛନ୍ତି

ଆରମ୍ଭରୁ ଏୟାର ଇଣ୍ଡିଆ ଏବଂ ଏହାର ସହଯୋଗୀ ଏୟାର ଇଣ୍ଡିଆ ଏକ୍କପ୍ରେସ୍ ଏହି କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ପରେ ପରେ ଅନ୍ୟ ବିମାନ ସେବାକୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା ଆକାଶମାର୍ଗରେ ବିଦେଶରୁ ଲୋକମାନଙ୍କୁ ଫେରାଇ ଆଣିବା ସଙ୍ଗେ ସଙ୍ଗେ ଜଳପଥରେ ମଧ୍ୟ ଫେରାଇ ଆଣିବା କାର୍ଯ୍ୟ ଜାରି ରହିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ବନ୍ଦେ ଭାରତ ମିଶନ କେବଳ ଏକ ମିଶନ ନୁହେଁ ଏହା ଭାରତୀୟମାନଙ୍କୁ ବିଦେଶରୁ ସ୍ପଦେଶକୁ ଫେରାଇ ଆଶିବା ସଙ୍ଗେ ସଙ୍ଗେ ଲକ୍ଷଲକ୍ଷ ଲୋକଙ୍କ ମନରେ ଆନନ୍ଦ ସୃଷ୍ଟି କରିପାରିଛି ସବୁଠାରୁ ଦୁର୍ଦ୍ଦନରେ ଭାରତୀୟମାନଙ୍କ ପଛରେ କେନ୍ଦ୍ର ସରକାର ରହିଛନ୍ତି ଏହା ଜଣାଇଦେବା ପାଇଁ ଏହି ମିଶନ ଆରମ୍ଭ ହୋଇଛି

ଜଳଶକ୍ତି ମିଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଳଶକ୍ତି ଅଭିଯାନ କାର୍ଯ୍ୟକ୍ରମକୁ ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ଶୁଭାରର୍ୟ କରିଛନ୍ତି ଆଜି ବିଶ୍ୱ ଜଳ ଦିବସ ଉପଲକ୍ଷେ ବର୍ଷାଜଳ ଅମଳ ଅଭିଯାନ ପାଇଁ ଆହ୍ପାନ ହେଉଛି ଜଳ ଶକ୍ତି ଅଭିଯାନର ମୁଖ୍ୟ ଲକ୍ଷ୍ୟ ଏଥିପାଇଁ ଶୀର୍ଷକ ହେଉଛି 'ବର୍ଷାଜଳ ଯେଉଁଠି ପଡୁଛି ଯେତେବେଳେ ପଡୁଛି ତାକୁ ସଂରକ୍ଷଣ କରି ରଖ' ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ କଳଶକ୍ତି ମନ୍ତ୍ରଣାଳୟ ଓ ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ଐତିହାସିକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ କେନ୍ ଓ ବେଟୱା ନଦୀ ସଂଯୋଗ ପ୍ରକଳ୍ପର କାର୍ଯ୍ୟକାରିତା ହେଉଛି ଏହି ରାଜିନାମାର ମୃଳଲକ୍ଷ୍ୟ ନଦୀ ଆନ୍ତଃସଂଯୋଗ କାର୍ଯ୍ୟକ୍ରମ ପାଇଁ ଜାତୀୟ ଯୋଜନାର ଅଂଶବିଶେଷ ଭାବେ ଏହା ପ୍ରଥମ ପଦକ୍ଷେପ ହେବ ଦୌଧନ ନଦୀବନ୍ଧ ଏବଂ କେନାଲ ନିର୍ମାଣ ମାଧ୍ୟମରେ କେନ୍ ଓ ବେଟୱା ନଦୀକୁ ସଂଯୋଗ କରାଯାଇ କେନ୍ ନଦୀରୁ ବେଟୱା ନଦୀକୁ ଜଳ ଯୋଗାଣ କାର୍ଯ୍ୟ ହାତକୁ ନିଆଯିବ

ଭିପି ଜଳଦିବସ ବିଶ୍ୱ ଜଳଦିବସ ଉପଲକ୍ଷେ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟାନାଇଡୁ ଜଳର ଉପଯୁକ୍ତ ବ୍ୟବହାର ଏବଂ ଜଳସଂରକ୍ଷଣ ପାଇଁ ନିରନ୍ତର ଉଦ୍ୟମ ଜାରି ରଖିବାକୁ ଦେଶବାସୀଙ୍କୁ ଆହ୍ପାନ ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ନାଇଡ଼ୁ କହିଛନ୍ତି ପୁନଃବ୍ୟବହାରକ୍ଷମ ଓ ଯଥାଯଥ ଜଳବ୍ୟବହାର କରି ଭବିଷ୍ୟତ ବଂଶଧର ପାଇଁ ଜଳ ସଂରକ୍ଷିତ ରଖିବାକୁ ଶ୍ରୀ ନାଇଡୁ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ସୀମିତ ପ୍ରାକୃତିକ ସଂପଦକୁ ଉପଯୋଗ କରି ଜୀବନ ହିଁ ଜଳ ଲକ୍ଷ୍ୟ ସାଧନ ଦିଗରେ ଆମେମାନେ ସମସ୍ତେ ଉଦ୍ୟମ କରିବା ଉଚିତ ରାଜ୍ୟସଭାରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ନାଇଡୁ କହିଛନ୍ତି ଜାତିସଂଘ ପକ୍ଷରୁ ଆଜି ପାଇଁ ଶୀର୍ଷକ ହେଉଛି 'ଜଳର ମ୍ବଲ୍ୟାୟନ' ସେ କହିଛନ୍ତି ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଜଳର ଚାହିଦା ବହୁମାତ୍ରାରେ ବୃଦ୍ଧି ପାଇଛି ଏଣୁ ମନଇଚ୍ଛା ଜଳର ବ୍ୟବହାର କରି ଏହି ପରିସ୍ଥିତିକୁ ଆହୁରି ଖରାପ ନ କରିବା ଦିଗରେ ଆମେମାନେ ସମସ୍ତେ ଉଦ୍ୟମ କରିବା ଉଚିତ

ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ମଧ୍ୟ ଜଳସଂରକ୍ଷଣ ସୁରକ୍ଷା ଓ ଜଳ ଉହକୁ ସୁରକ୍ଷିତ ରଖିବା ଲାଗି ଆହ୍ପାନ ଜଣାଇଛନ୍ତି ବର୍ଷାଜଳ ସଂରକ୍ଷଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ଚାନକୁ ପାଳନ କରିବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି ଆୟୁଷ୍ମାନ ଭାରତ ଜନସାଧାରଣଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ଭାରତ ଏକ ନୃତନ କୀର୍ଭିମାନ ସ୍ଥାପନ କରିଛି

ତେବେ ଧାର୍ଯ୍ୟ ତାରିଖ ଠାର୍ଚ ଏହି ଲକ୍ଷ୍ୟ ଆଗ୍ରଆ ହାସଲ ହୋଇଛି

ଦେଶର ଜନସ୍ୱାସ୍ଥ୍ୟ ସେବା ଇତିହାସରେ ଏହା ଏକ ଐତିହାସିକ ମୁହର୍ତ୍ତ ଥିଲା ଆସନ୍ତା ବର୍ଷ ସୁଦ୍ଧା ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପ୍ରାୟ ଦେଢ଼ଲକ୍ଷ ଉପ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ନିରାମୟ କେନ୍ଦ୍ରରେ ପରିଣତ କରାଯିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି